ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ସ୍ୱତନ୍ତ ରୀତିନୀତି

ସେହିପରି ଆଜିଠାରୁ ରାକ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆର ହୋଇଛି

ଲୋକଙ୍କ ମନରେ ବିଜେପି ରହିଛି ଏଥର ଇତିହାସ ସୃଷ୍ ହେବ ବୋଲି ସେ କହିଛନ୍ତି

ଦୂଇ ଦଳ ଭିତରେ ଫିକୃଂ ହୋଇଛି ଯାହାକୁ ଲୋକେ ବୁଝିପାରିଛନ୍ତି ବୋଲି କଂଗ୍ରେସ କହିଛି

ଅଧିକାଂଶ ଦୁର୍ଘଟଶା ମଦ୍ୟପାନ ଓ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ଯୋଗୁଁ ହେଉଛି

ହେବାର୍ ବାଇକ ଚାଳକଙ୍କ ସଂଘ ଘଟଶାସ୍ଚଳରେ ମୃତ୍ୟୁ ହୋଇଛି

ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି

ଫଳରେ ଏକା ସହ ଆସୁଥିବା ବରଯାତ୍ରୀ ତିନୋଟି ଗାଡି ଗୋଟିଏ ପରେ ଗୋଟିଏ ଧକ୍ଷ ହୋଇଥିଲା

ଏହି ଅବସରରେ ପୁରୀ ଗୁଣ୍ଡିଚା ମନ୍ଦିରରେ ଚତିର୍ବ୍ଧାମର୍ଭିଙ୍କର ସ୍ୱତନ୍ତ ନୀତି ଅନୁଷ୍ଷିତ ହେବ

କରାଯାଇଛି ସେହିପରି ଭଦ୍ରକର ପ୍ରାଚୀନ ବୈଷ୍ବପୀଠ ସନ୍ତିଆ ଗ୍ରାମର ଶ୍ରୀ ଶ୍ରୀ ରାଧାମଦନ ମୋହନ ମନିରରେ ହେରାପଞ୍ଚମୀ ଏବଂ ଶ୍ରୀଚେତନ୍ୟ ମହାପ୍ରଭୁଙ୍କ ଦିବ୍ୟବସ୍ତ ପ୍ରଦର୍ଶନ ମହୋହବ ଅନୁଷ୍ଠିତ ହୋଇଛି